ଆଜି ଶ୍ରନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ଏହି ପ୍ରସଙ୍ଙ ଉଠାଇଥିଲେ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାର ପ୍ରାଚୀନ କୀର୍ତିରାକି ଓ ଐତିହ୍ୟ ବହନ କରୁଥିବା କୋଶାର୍କ ମନ୍ଦିର ପ୍ରତି ବିପଦ ଦେଖାଦେଇଛି

ମାତ୍ର ଏବେ ଏହି ମନ୍ଦିର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ଧ ଦେଖାଦେଲାଣି ଗଣମାଧ୍ଧମରେ ଏହି ଖବର ପ୍ରସାରଣ କରାଯାଇଛି

ଏହି ଉପଲକ୍ଷେ ଜଟଣୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଜଳ ସଂପଦ ଓ ନଗର ଉନ୍ନୟନ ମନ୍ତୀ ନିରଞ୍ଞନ ପୂଜାରୀ ସାଂସଦ ପ୍ରସନ୍ନ ପାଟଶାଣୀ ଓ ସ୍ଥାନୀୟ ବିଧାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ରିତ ଥିଲେ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

ବାଜିରାଉତ ଛାତ୍ରାବାସ ପରିସରରେ ନବ ମାଳତୀ ସ୍ବୁତିପୀଠରେ ବହୁ ବ୍ୟକ୍ତି ଶ୍ରଦ୍ଧାଞଞଳି ଅର୍ପଣ କରିଥିଲେ

ସଂପୂକ୍ତ ଗ୍ରାମର ଜଣେ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ପ୍ରଥମେ ଆମ୍ଚୁଲେନ୍ୱକୁ ଫୋନ କରିଥିଲେ ତେବେ ଆମ୍ଭୁଲେନ୍ୱଟି ବାରଙ୍ଗାବାଡ଼ି ପର୍ଯ୍ୟନ୍ତ ଯାଇଥିଲା

କଳିଙ୍ଗର ସାଧବପୁଅମାନେ ଅତୀତରେ ବାଲି ସୁମାତ୍ରାକୁ ବଶିଜ କରିବାକୁ ଯାଉଥିଲେ ସେଠାରୁ ଧନରତ୍ ଆଶି କଳିଙ୍ଗର ଶ୍ରୀବୃଦ୍ଧି କରିଥିଲେ

କରାଯିବାର ଯୋଜନା ଥିବା ଶ୍ରୀ ମହତାବ ସୂଚନା ଦେଇଥିଲେ

ଏହି ଅବସରରେ ବାଲିଯାତ୍ରା ସ୍କରଶିକା ଉନ୍କୋଚନ କରାଯିବା ସହ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ପ୍ରଦର୍ଶନ କରାଯାଇଥିଲା

ତେବେ ଆଜି ଲୋକମାନଙ୍କ ଭିଡ଼ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି